ଆଲୋଚନାରେ ଅଂଶଗ୍ରହଣ କରି ଶିବସେନାର ସଞ୍ଜୟ ରାଉତ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଏକାଠି ମିଶି କାର୍ଯ୍ୟ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି କରୋନା ସଂକ୍ରମଣ ସମୟରେ ମହାରାଷ୍ଟ୍ର ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ସେ ଉଲ୍ଲ୍ରେଖ କରିଛନ୍ତି ଏନ୍ସିପିର ପ୍ରଫୁଲ୍ଲ ପଟେଲ କହିଛନ୍ତି ଏ ପ୍ରସଙ୍ଗରେ କୌଣସି ରାଜନୀତି କମ୍ଘା ଆରୋପ ପ୍ରତ୍ୟାରୋପ ହେବା ଉଚିତ ନୁହେଁ ସିପିଆଇର ବିନୟ ବିଶ୍ୱମ୍ ରାଜ୍ୟଗୁଡ଼ିକୁ ଯଥେଷ୍ଟ ମାତ୍ରାରେ ଅକ୍ସିଜେନ୍ ଯୋଗାଶକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି ଆମ୍ ଆଦ୍ମୀ ପାର୍ଟିର ସଂଜୟ ସିଂ କେନ୍ଦ୍ର ସରକାର ଓ ଉତ୍ତରପ୍ରଦେଶ ସରକାରଙ୍କୁ କରୋନା ମୁକାବିଲାରେ ତ୍ରଟି ପାଇଁ ତୀବ୍ର ସମାଲୋଚନା କରିଛନ୍ତି ଅନ୍ୟପକ୍ଷରେ ବିଜେପିର ସୁଧାଂଶୁ ତ୍ରିବେଦୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମାନବ ଜାତି ପାଇଁ ସର୍ବବୃହତ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ସେ କହିଛନ୍ତି ଭାରତ କୋବିଡ୍ ନମ୍ରନା ପରୀକ୍ଷାରେ ଦ୍ରତ ଅଗ୍ରଗତି ହାସଲ କରିଛି ଓ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଏବଂ ଏନ୍ ନାଇଷ୍ଟିଫାଇଭ୍ ମାସ୍କ ଯଥେଷ୍ଟ ପରିମାଣରେ ଯୋଗାଇଛି ୱାଇଏସ୍ଆର୍ କଗ୍ରେସର ବିଜୟସାଇ ରେଡ୍ରୀ ଟିଡିପିର କେରବିନ୍ଦ୍ରକୁମାର ବିଏସ୍ପିର ବୀର୍ ସିଂ ତାମିଲ୍ ମାନିଲା କଟ୍ରେସର ଜିକେ ଭାସନ ଓ ଅନ୍ୟ ସାଂସଦମାନେ ବିତର୍କରେ ଅଂଶଗ୍ହଣ କରିଥିଲେ

ନମୂନା ପରୀକ୍ଷା ସଂକ୍ରମିତ ମାନଙ୍କର ଚିହ୍ନଟ ଓ ତ୍ରରନ୍ତ ଚିକିତ୍ସା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ଦେଶରେ ନମ୍ରନା ପରୀକ୍ଷା ପାଇଁ ଅଧିକ ପରୀକ୍ଷାଗାର ସ୍ଥାପନ କରାଯାଉଛି

ସେ କହିଛନ୍ତି ଗ୍ରାମାଞଳରେ ଇଷ୍ଟରନେଟ୍ ସଂଯୋଗରେ ଉନ୍ନତି ଆଣିବା ପାଇଁ ଭାରତ ନେଟ୍ ଯୋଜନା ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନକୁ ଇକ୍ଷରନେଟ୍ ସେବା ଯୋଗାଉଛି ସେ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ଆଲୋଚନା ଜାରି ରଖିଛି ଓ କୋବିଡ୍ ନାଇଷ୍ଟିନ୍ ଯୋଗୁଁ ସ୍କୁଲ୍ ଛାତ୍ରଛାତ୍ରୀମାନେ ଯେପରି ସେମାନଙ୍କର ପାଠପଢ଼ାରେ ପଛେଇ ନଯାଆନ୍ତି ତାହା ନିଶ୍ଚିତ କରିବାକୁ ସେମାନଙ୍କୁ କୁହାଯାଇଛି ମନ୍ତ୍ରୀ କହିଛନ୍ତି ଛାତ୍ରଛାତ୍ରୀମାନଙ୍କୁ ସହଜରେ ଶିକ୍ଷା ଗ୍ରହଣ କରିବା ଲାଗି ପିଏମ୍ ଇ ବିଦ୍ୟା ଦୀକ୍ଷା ପ୍ଲାଟଫର୍ମ ଇ ଟେକ୍ସ୍ଟ ବୁକ୍ ଓ ମନୋଦର୍ପଣ ଭଳି ବିଭିନ୍ନ ଯୋଜନା ଆରମ୍ଭ କରାଯାଇଛି

ଯେଉଁଗୁଡ଼ିକ ସ୍କୁଲ୍ଶିକ୍ଷା ଓ ଉଚ୍ଚଶିକ୍ଷାନୁଷାନଗୁଡ଼ିକୁ ଅନଲାଇନ ଶିକ୍ଷା ଦେବାରେ ସହାୟତା କରୁଛି ପିଏମ୍ ବାର୍ଥଡେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟାନାଇଡ଼ୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ତଥ୍ୟ ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ତାଙ୍କୁ ଅଭିନନ୍ଦନ କଣାଇଛନ୍ତି ଟ୍ୱିଟ୍ କରି ରାଷ୍ଟ୍ରପତି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ମ୍ବଲ୍ୟବୋଧ ଓ ଗଣତାନ୍ତିକ ପରମ୍ପରାରେ ଏକ ନୂଆ ଆଦର୍ଶ ସୃଷ୍ଟି କରିଛନ୍ତି ସେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ଉଦ୍ୟମରେ ଦେଶ ସବୁ କ୍ଷେତ୍ରରେ ଉଚ୍ଚଶିଖରକୁ ଛୁଇଁବ ବୋଲି କହିଛନ୍ତି ତାଙ୍କର ଦୃଢ଼ ନେତୃତ୍ୱ ଜରିଆରେ କେନ୍ଦ୍ର ସରକାର ସମସ୍ତ ଚ୍ୟାଲେଞ୍ଜର ମୁକାବିଲା କରୁଥିବାର ସେ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ଟ୍ୱିଟ୍ବାର୍ତ୍ତାରେ ଶ୍ରୀ ମୋଦୀଙ୍କୁ ଦେଶର ସବୁଠୁ ଲୋକପ୍ରିୟ ନେତା ବୋଲି ଦର୍ଶାଇ ଗରିବ ଲୋକମାନଙ୍କ କଲ୍ୟାଣ ଓ ଦେଶସେବା ପାଇଁ ସେ ନିଜକୁ ଉତ୍ସର୍ଗ କରିଦେଇଥିବାର କହିଚ୍ଛନ୍ତି ସେ କହିଛନ୍ତି ଶ୍ରୀ ମୋଦୀ ସମାଜର ଅବହେଳିତ ବର୍ଗ ସହ ଯୋଗାଯୋଗ ରକ୍ଷା କରିବା ସହିତ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତକୁ ଆଣିବା ପାଇଁ ନୀତିମାନ ପ୍ରଣୟନ କରୁଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଶାଇ ତାଙ୍କର ଦୃଢ଼ ନେତୃତ୍ୱ ଓ ଇଚ୍ଛାଶକ୍ତି ଦେଶକୁ ଉଚ୍ଚ ଶିଖରକୁ ନେଇଯାଇଛି ବୋଲି ସେ କହିଛନ୍ତି ତାଙ୍କ ନେତୃତ୍ୱରେ ଦେଶ ଅଗ୍ରଗତି ପଥରେ ଆଗେଇ ଚାଲିଥିବାର ଶ୍ରୀ ଜାବଡେକର କହିଛନ୍ତି ବିଜେପି ସଭାପତି କେପି ନଡ୍ରା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଦେଶକୁ ସେ ପ୍ରଗତି ପଥରେ ଆଗେଇ ନେଇଥିବାର କହିଛନ୍ତି

ଇଣ୍ଡୋ ପାକ୍ ଭାରତ କହିଛି ପାକିସ୍ତାନ ସହ ଏହା ସ୍ୱାଭାବିକ ସଂପର୍କ ରଖିବାକୁ ଚାହେଁ ଦୁଇଦେଶ ମଧ୍ୟରେ ଥିବା ଅମିମାଂସିତ ବିଷୟଗୁଡ଼ିକର ଦ୍ୱିପକ୍ଷିୟ କଥାବାର୍ତ୍ତା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ହେବା ଉଚିତ ଏଥିରେ କୌଣସି ହିଂସା ଭୟ କିମ୍ବା ସନ୍ତାସବାଦର ସ୍ଥାନ ନାହିଁ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିମୁରଲୀଧରନ କହିଛନ୍ତି ଏଥିପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାକିସ୍ତାନର ଦାୟିତ୍ୱ ପାକିସ୍ତାନ ତା' ନିଜ ଅଞ୍ଚଳର୍ ଭାରତ ବିରୁଦ୍ଧରେ କୌଣସି ପ୍ରକାରର ସନ୍ତାସବାଦୀ କାର୍ଯ୍ୟକଳାପକୁ ଅନୁମତି ଦେବା ଉଚିତ ନୁହେଁ କିମ୍ବା ଭାରତ ଭିତରକୁ ସନ୍ତ୍ରାସବାଦୀମାନଙ୍କୁ ଅନୁପ୍ରବେଶ କରିବାକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ ସେ କହିଛନ୍ତି ପାକିସ୍ତାନ ସୀମାପାର ସନ୍ତାସବାଦ ଓ ଅନୁପ୍ରବେଶକୁ ସର୍ବଦା ସାହାଯ୍ୟ ସମର୍ଥନ କରୁଥିବା ବିଷୟରେ ଭାରତ କ୍ରମାଗତ ଭାବେ ଉହ୍ଚାପନ କରିଆସୁଛି ସେ କହିଛନ୍ତି ବିଶ୍ୱର ବହୁ ବଡ଼ବଡ଼ ଦେଶ ମଧ୍ୟ ପାକିସ୍ତାନକୁ ତା'ର ନିଜ ଅଞ୍ଚଳକୁ ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବାକୁ ନ ଦେବା ଲାଗି ତାକୁ ପରାମର୍ଶ ଦେଇଆସୁଛନ୍ତି ପିଏମ୍ ମହାଳୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାଳୟା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ କଣାଇଛନ୍ତି ଟ୍ପିଟ୍ କରି ଶ୍ରୀ ମୋଦୀ କହିଛନ୍ତି କୋବିଡ୍ ନାଇଷ୍ଟିନକୁ ସଂପ୍ରର୍ଣ୍ଣ ମୂଳପୋଛ କରିବା ପାଇଁ ଏଥରକର ମହାଳୟାରେ ଆମେ ମାଆ ଦୁର୍ଗାଙ୍କୁ ପ୍ରାର୍ଥନା କରିବା ମାଆ ଦୁର୍ଗାଙ୍କର ଆଶୀର୍ବାଦରୁ ଦେଶବାସୀ ସୁସ୍ଥ ଓ ସୁଖୀ ରହିପାରିବେ ବୋଲି ସେ କାମନା କରିଛନ୍ତି ସମଗ୍ର ବିଶ୍ୱ ସମୂଦ୍ଧି ପଥରେ ଅଗ୍ରସର ହେବାକୁ ସେ ପ୍ରାର୍ଥନା କରିଛନ୍ତି ମହାଳୟା ପିତ୍ରପକ୍ଷ ଶ୍ରାଦ୍ଧ ଶେଷରେ ପାଳନ କରାଯାଇଥାଏ ଏହିଠାରୁ ନବରାତ୍ର ଓ ଦୁର୍ଗାପ୍ରଜାର ଆରମ୍ଭ ହୋଇଥାଏ ସାଧାରଣତଃ ମହାଳୟା ପରଦିନ ନବରାତ୍ର ଆରମ୍ଭ ହୋଇଥାଏ ଓ ଏହାର ସାତଦିନ ପରେ ଦୁର୍ଗାପ୍ତଜା ହୋଇଥାଏ କିନ୍ତୁ ଚଳିତବର୍ଷ ଗୋଟିଏ ମାସ ପରେ ନବରାତ୍ର ଓ ଦୁର୍ଗାପୂଜା ପଡୁଛି ମଳମାସ ଯୋଗୁଁ ଏଭଳି ପରିବର୍ତ୍ତନ ହୋଇଛି ପିଏମ୍ ବିଶ୍ୱକର୍ମା ପୂଜା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ମଧ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ସେମାନଙ୍କର କଠୋର ପରିଶ୍ରମ ଯୋଗୁଁ ଆଜି ବିଶ୍ୱ ସମୃଦ୍ଧି ପଥରେ ଆଗେଇ ଚାଲିଛି ଚୀନ୍ ସ୍ନପିଙ୍ଗ୍ ଚୀନ ଦ୍ୱାରା ଭାରତର ରାଜନୈତିକ ନେତାମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ବିଷୟର ତଦନ୍ତ ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ଜାତୀୟ ସାଇବର ନିରାପତ୍ତା ସମନ୍ଧୟକାରୀଙ୍କ ଅଧୀନରେ ଏହି କମିଟି ଗଠନ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ପ୍ୟାନେଲ୍ ଏହି ଖବର ଉପରେ ଅଧ୍ୟୟନ କରିବ ଓ ତଦନ୍ତ କରିବ

ଭାରତୀୟ ନାଗରିକମାନଙ୍କ ସମ୍ବନ୍ଧୀୟ ବ୍ୟକ୍ତିଗତ ତଥ୍ୟଗୁଡ଼ିକୁ ବିଦେଶୀ ସଂସ୍ଥାମାନେ ସଂଗ୍ରହ କରୁଥିବା ବିଷୟରେ ପ୍ରଚାରିତ ଖବରକୁ ନେଇ କେନ୍ଦ୍ର ସରକାର ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ସରକାର ଦେଶର ନାଗରିକମାନଙ୍କର ବ୍ୟକ୍ତିଗତ ତଥ୍ୟର ସ୍ତରକ୍ଷା ଓ ଗୋପନୀୟତାକୁ ସର୍ବାଧିକ ଗୁରୁତ୍ପ ଦେଉଛନ୍ତି ଚଳିତ ସପ୍ତାହରେ ଏକ ପ୍ରମୁଖ ଦୈନିକ ସମ୍ଭାଦପତ୍ରରେ ଏଭଳି ଏକ ଖବର ପ୍ରକାଶିତ ହୋଇଥିଲା

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି କମିଟି ଗଠନ କରାଯାଇଥିବା ବିଷୟରେ କଂଗ୍ରେସ ଏମ୍ପି କେସି ବେଣୁଗୋପାଳଙ୍କୁ ଜଣାଇଛନ୍ତି ଶ୍ରୀ ବେଶୁଗୋପାଳଙ୍କ ସମେତ ଅନ୍ୟ ବିରୋଧୀଦଳ ସାଂସଦମାନେ ଭାରତୀୟ ନେତାମାନଙ୍କର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦିଆଯିବାକୁ ଦାବି କରିଥିଲେ